ଆସେମ୍ଲି ଇଲେକ୍ସନ୍ସ ପଶ୍ଚିମବଙ୍ଗର ଚତୁର୍ଥ ପର୍ଯ୍ୟାୟ ବିଧାନସଭା ନିର୍ବାଚନ ପାଇଁ ଆଜି ପ୍ରାର୍ଥୀପତ୍ରଗୁଡ଼ିକୁ ଯାଞ୍ଚ କରାଯାଉଛି ଇତିମଧ୍ୟରେ ପଞ୍ଚମ ପର୍ଯ୍ୟାୟ ନିର୍ବାଚନ ପାଇଁ ଗତକାଲିଠାରୁ ପ୍ରାର୍ଥୀପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହୋଇଛି

ଆନ୍ଧ୍ରପ୍ରଦେଶର ତିରୁପତି ଲୋକସଭା ଆସନ ଓ କର୍ଣ୍ଣାଟକର ବେଲଗାମ୍ ଲୋକସଭା ଆସନ ଉପନିର୍ବାଚନ ପାଇଁ ପ୍ରାର୍ଥୀପତ୍ର ଦାଖଲ ପ୍ରକ୍ରିୟା ମଧ୍ୟ ଆରମ୍ଭ ହୋଇଛି

ବିଧାନସଭା ନିର୍ବାଚନ ହେଉଥିବା ରାଜ୍ୟଗୁଡ଼ିକରେ ପ୍ରଚାର କାର୍ଯ୍ୟ ସରଗରମ ହେବାରେ ଲାଗିଛି ଆସାମ ଓ ପଶ୍ଚିମବଙ୍ଗର ପ୍ରଥମ ଏବଂ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ଲାଗି ପ୍ରଚାର ଜୋରସୋରରେ ଚାଲିଛି

କେରଳ ତାମିଲନାଡୁ ଓ ପୁଡୁଚେରୀ କେନ୍ଦ୍ରଶାସିତ ଅଞ୍ଚଳରେ ସେହିଦିନ ଗୋଟିଏ ପର୍ଯ୍ୟାୟରେ ମତଦାନ ସମ୍ପୂର୍ଣ୍ଣ ହେବ

ଏହାବ୍ୟତୀତ ତାମିଲନାଡ଼ୁର କନ୍ୟାକୁମାରୀ ଲୋକସଭା ଆସନ ଓ କେରଳର ମାଲାପୁରମ୍ ଲୋକସଭା ଆସନ ଉପନିର୍ବାଚନ ପାଇଁ ମଧ୍ୟ ଭୋଟ୍ ନିଆଯିବ ପିଏମ୍ ଡବୁବି ପୋଲ୍ସ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ପଶ୍ଚିମବଙ୍ଗ ପାଇଁ ଅସଲ ପରିବର୍ତ୍ତନର ଆବଶ୍ୟକତା ଦେଖାଦେଇଛି ପୂର୍ବ ମେଦିନୀପୁରର କଣ୍ଠିଠାରେ ଏକ ନିର୍ବାଚନ ସଭାରେ ଉଦ୍ବୋଧନ ଦେଇ ସେ କହିଛନ୍ତି ମମତା ବାନାର୍ଜୀଙ୍କ ନେତୃତ୍ୱର ସରକାର କ୍ଷମତାରୁ ଅପସରିଯିବାକୁ ରାଜ୍ୟର ପ୍ରତ୍ୟେକ ମତଦାତା ଚାହୁଁଛନ୍ତି ରାଜ୍ୟ ସରକାରଙ୍କ ଦୁଆରେ ସରକାର ଯୋଜନାକୁ ସମାଲୋଚନା କରି ଶ୍ରୀ ମୋଦୀ କହିଛନ୍ତି ଟିଏମ୍ସି ନେତୃତ୍ୱର ସରକାର ଏହାର ଶାସନକାଳ ଭିତରେ କୌଣସି ବିକାଶମ୍ଭଳକ କାର୍ଯ୍ୟ କରିନପାରିଥିବାରୁ ସେ ନିର୍ବାଚନ ହେବାର ଶେଷମୁହ୍ରର୍ତ୍ତରେ ଏହି ଯୋଜନା ଘୋଷଣା କରିଛି

ଏଥିପାଇଁ ସରକାରଙ୍କ ପକ୍ଷରୁ ଏକ ବିଜ୍ଞପ୍ତି ଜାରି କରାଯାଇଛି

ଏହି ସମୟରେ ସେ ବଙ୍ଗବନ୍ଧୁ ଶେଖ୍ ମୁଜିବୁର୍ ରହେମାନ୍ଙ୍କ ଜନ୍ମ ଶତବାର୍ଷିକୀର ଉଦ୍ଯାପନୀ ସମାରୋହ ଏବଂ ବାଂଲାଦେଶ ସ୍ୱାଧୀନତା ପ୍ରାପ୍ତିର ସବୁର୍ଣ୍ଣ ଜୟନ୍ତୀ ଉତ୍ସବରେ ଅଂଶ ଗ୍ରହଣ କରିବେ ଆମ ସମ୍ଭାଦଦାତା ଜଣାଇଛନ୍ତି ବଙ୍ଗବନ୍ଧୁଙ୍କ ପ୍ରତି ଶ୍ରଦ୍ଧାଞ୍ଚଳି ଅର୍ପଣ ସ୍ୱରୂପ ଅଜୟ ଚକ୍ରବର୍ତ୍ତୀ 'ମୈତ୍ର' ନାମକ ଏକ ନୂଆ ରାଗ ରଚନା କରିଛନ୍ତି ଏଚ୍ଏମ୍ ଆସାମ ରାଇଫଲ୍ସ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଆସାମ ରାଇଫଲ୍ସର ପ୍ରତିଷ୍ଠା ଦିବସ ଅବସରରେ ଆସାମ ରାଇଫଲ୍ସ ଓ ଏହାର କର୍ମଚାରୀମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି ଏକ ଟ୍ଟିଟ୍ କରି ଶ୍ରୀ ଶାହା କହିଛନ୍ତି ଆସାମ ରାଇଫଲ୍ସ ସମଗ୍ ଉତ୍ତର ପୂର୍ବାଞ୍ଚଳ ପାଇଁ ଜାଗ୍ରତ ପ୍ରହରୀ ଭାବେ କାର୍ଯ୍ୟ କରିଆସିଛି ଓ ଏହା ଭାରତର ସର୍ବପୁରାତନ ଅର୍ଦ୍ଧସାମରିକ ବାହିନୀ ହେବାର ଗୌରବ ଅର୍ଜନ କରିଛି ଆସାମ ରାଇଫଲ୍ସ ଏହାର ସାହସ ଓ ସୌର୍ଯ୍ୟ ପାଇଁ ସର୍ବଦା ପ୍ରଶଂସିତ ହୋଇ ଆସିଥିବାର ସ୍ୱରାଷ୍ଟ୍ରମନ୍ତ୍ରୀ କହିଛନ୍ତି ସେ କହିଛନ୍ତି ମାତୃଭ୍ମିର ସ୍ତରକ୍ଷା ପାଇଁ ଆସାମ ରାଇଫଲ୍ସର ଉତ୍ଗୀକୃତ ସେବା ମନୋଭାବକୁ ଦେଶ ସମ୍ମାନ ଜଣାଉଛି

ସେ କହିଛନ୍ତି ସରକାର ସାଇବର ନିରାପତ୍ତା ବୃଦ୍ଧି କରିବା ସହ ସାଇବର ଅପରାଧଗୁଡ଼ିକୁ ରୋକିବା ପାଇଁ ଅନେକ ପଦକ୍ଷେପ ଗ୍ରହଣ କରିଛନ୍ତି ପିଏମ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଅଣସଂକ୍ରାମକ ରୋଗଗୁଡ଼ିକୁ ରୋକିବା ଓ ଉତ୍ତମ ସ୍ୱାସ୍ଥ୍ୟସେବା ଯୋଗାଇବା ଲାଗି ପଦକ୍ଷେପ ଗ୍ରହଣ କ୍ଷେତ୍ରରେ ଭାରତ ପ୍ରଥମ ସ୍ଥାନରେ ରହିଛି ଏକ ଟ୍ପିଟ ବାର୍ତ୍ତାରେ ଶ୍ରୀ ମୋଦୀ କହିଛନ୍ତି ଐକ୍ୟବଦ୍ଧ ଭାବେ ଆମେ ବିଶ୍ୱକୁ ରୋଗମୁକ୍ତ କରିପାରିବା ସେ ଜାତିସଂଘ ତାଲିମ ଓ ଗବେଷଣା ପ୍ରତିଷ୍ଠାନକୁ ଧନ୍ୟବାଦ କ୍ଷଣାଇଛନ୍ତି ଅଣସଂକ୍ରାମକ ରୋଗଗୁଡ଼ିକ ଯୋଗୁଁ ଅକାଳ ମୃତ୍ୟୁବରଣ କରୁଥିବା ଲୋକମାନଙ୍କ ସଂଖ୍ୟା କମ୍ କରିବାରେ ଭାରତ ଅଭ୍ରତପୂର୍ବ ସଫଳତା ହାସଲ କରିଥିବାରୁ ଜାତିସଂଘ ତାଲିମ ଓ ଗବେଷଣା ପ୍ରତିଷ୍ଠାନ ଭାରତର ପ୍ରଶଂସା କରିଥିଲା ଅଣସଂକ୍ରାମକ ରୋଗଗୁଡ଼ିକୁ ରୋକିବା ଓ ନିୟନ୍ତ୍ରଣ କରିବା ପାଇଁ ଭାରତ ଦ୍ୱାରା ଗ୍ରହଣ କରାଯାଉଥିବା ପଦକ୍ଷେପଗୁଡ଼ିକରୁ ଶିକ୍ଷାଲାଭ ପାଇଁ ଜାତିସଂଘ ତାଲିମ ଓ ଗବେଷଣା ପ୍ରତିଷ୍ଠାନ ଭାରତର ସହଯୋଗ ଲୋଡ଼ି ୍ଛି ନିଉ ସିକେଆଇ ପ୍ରଧାନ ବିଚାରପତି ଏସ୍ଏ ବୋବଡେ ଜଷ୍ଟିସ୍ ଏନ୍ଭି ରମନାଙ୍କୁ ତାଙ୍କର ଉତ୍ତରାଧିକାରୀ ଭାବେ ମନୋନୀତ କରିଛନ୍ତି

ତାଙ୍କ ସ୍ଥାନରେ ନୂଆ ପ୍ରଧାନ ବିଚାରପତିଙ୍କ ନାମ ସୁପାରିଶ କରିବାକୁ କେନ୍ଦ୍ର ସରକାର କହିବା ପରେ ପ୍ରଧାନ ବିଚାରପତି ଜଷ୍ଟିସ୍ ଏନ୍ଭି ରମନାଙ୍କ ନାମ ସୁପାରିଶ କରିଛନ୍ତି ଜଷ୍ଟିସ୍ ଏନ୍ଭି ରମନା ପ୍ରଧାନ ବିଚାରପତି ଏସ୍ଏ ବୋବଡେଙ୍କ ପରକ୍ ସୁପ୍ରିମକୋର୍ଟର ବୟୋଜ୍ୟେଷ୍ଠ ବିଚାରପତି ରହିଛନ୍ତି

ତାଙ୍କ ଦ୍ୱାରା ରଚିତ ଉପନ୍ୟାସ 'ପାଟଳୀପୁତ୍ର କି ସାମ୍ରାଜ୍ଞୀ' ପାଇଁ ତାଙ୍କୁ ବ୍ୟାସ ସମ୍ମାନରେ ଭୂଷିତ କରାଯିବ

ସେଗୁଡ଼ିକ କର୍ଣ୍ଣାଟକର ବେଙ୍ଗାଲୁରୁରେ ଅବସ୍ଥିତ ସିବିଆଇ ଓ ଦୁର୍ନୀତି ନିବାରଣ ବ୍ୟୁରୋ ଦ୍ୱାରା ଦାଏର ହୋଇଥିବା ଅଭିଯୋଗକୁ ଭିତ୍ତିକରି ଇଡି ତଦନ୍ତ ଆରମ୍ଭ କରିଥିଲା ବ୍ୟାଙ୍କ ଅଫ୍ ବଡ଼ୌଦାର କେଙ୍ଗେଡି ଶାଖାର ମ୍ୟାନେଜର ଟିଏନ୍ ପ୍ରବୀଶକୁମାରଙ୍କ ବିରୁଦ୍ଧରେ ସିବିଆଇ ଓ ଦୁର୍ନୀତିନିବାରଣ ବ୍ୟୁରୋ ଏଫ୍ଆଇଆର୍ ରୁକୁ କରିଥିଲେ